ପିଏମ୍ ବିମ୍ଷ୍ଟେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଶିଜ୍ୟ ଅର୍ଥନୀତି ଡିଜିଟାଲ୍ ସଂଯୋଗ ଓ ଲୋକସମ୍ପର୍କ ବୃଦ୍ଧି ଆଦି କ୍ଷେତ୍ରରେ ସହଯୋଗ ସ୍ଥାପନ ଲାଗି ଏକାଠି ମିଶି କାର୍ଯ୍ୟ କରିବାକୁ ବିମ୍ଷେକ୍ ସଦସ୍ୟ ଦେଶମାନଙ୍କୁ ନିବେଦନ କରିଛନ୍ତି କାଠମାଣ୍ଟୁରେ ଚତୁର୍ଥ ବିମ୍ଷ୍ଟେକ୍ ଶିଖର ବୈଠକର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତ' ଶ୍ରୀଲଙ୍କା ବାଂଲାଦେଶ ଭୁଟାନ୍ ଓ ନେପାଳରେ ଡିଜିଟାଲ୍ ସଂଯୋଗ କ୍ଷେତ୍ରରେ ଏହାର ନଲେଜ୍ ନେଟ୍ୱର୍କ ବୃଦ୍ଧି କରିବାପାଇଁ ପ୍ରତିଶ୍ରତିବଦ୍ଧ ରହିଛି

ଏହି କେନ୍ଦ୍ରରେ ବଙ୍ଗୋପସାଗର ଅଞ୍ଚଳର ଦେଶଗୁଡ଼ିକର କଳା ସଂସ୍କୃତି ସାମୁଦ୍ରିକ ନୀତି ଓ ଅନ୍ୟାନ୍ୟ ବିଷୟ ଉପରେ ଗବେଷଣା କରାଯିବ ଶ୍ରୀ ମୋଦି କହିଛନ୍ତି ସମସ୍ତ ବିକାଶମୁଖୀ ଦେଶଗୁଡ଼ିକପାଇଁ ଶାନ୍ତି ଓ ଅଭିବୃଦ୍ଧି ଅଗ୍ରାଧିକାର କ୍ଷେତ୍ର ରହିଛି ପୂର୍ବରୁ ଶ୍ରୀ ମୋଦି ଓ ଅନ୍ୟ ବିମ୍ଷେକ୍ ସଦସ୍ୟ ଦେଶଗୁଡ଼ିକର ନେତାମାନେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ କାଠମାଣ୍ଡୁରେ ମିଳିତଭାବେ ସାକ୍ଷାତ କରିଥିଲେ ସେମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଭୋକିସଭାରେ ନେତାମାନେ ଯୋଗ ଦେଇଥିଲେ ପରେ ଶିଖର ବୈଠକ ସମୟରେ ଶ୍ରୀ ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନାଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଥିଲେ ଆଜି ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହସିନାଙ୍କୁ ସାକ୍ଷାତ୍ କରିବେ ବିମ୍ଷେକ୍ ନେତାମାନଙ୍କ ସମ୍ମାନାର୍ଥେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆୟୋଜନ କରିଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୋଜିସଭାରେ ମଧ୍ୟ ସେ ଅଂଶଗ୍ରହଣ କରିବେ ଲଳ ସାଇମ୍ବଲ୍ଟାନେଅସ୍ ପୋଲ୍ସ୍ ଆଇନ କମିଶନ୍ ଆଜି ସରକାରଙ୍କ ନିକଟରେ ଦାଖଲ କରିଥିବା ତାଙ୍କ ଚିଠା ରିପୋର୍ଟରେ ଏକସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ଆଇନ୍ କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି ଏକସଙ୍ଗରେ ଲୋକସଭା ଓ ରାଜ୍ୟ ବିଧାନସଭାଗ୍ରଡ଼ିକ ପାଇଁ ନିର୍ବାଚନ କରାଗଲେ ଏହାଦ୍ୱାରା ଦେଶରେ ସବୁସମୟରେ ନିର୍ବାଚନ କରିବାର ଆବଶ୍ୟକତା ପଡ଼ିବ ନାହିଁ ଏକସଙ୍ଗରେ ଏଭଳି ନିର୍ବାଚନ କରାଇବାପାଇଁ ସମ୍ଭିଧାନ ଓ ନିର୍ବାଚନ ଆଇନରେ ସଂଶୋଧନ କରିବାକୁ ଆଇନ କମିଶନ୍ ସୁପାରିସ କରିଛନ୍ତି କମିଶନ୍ କହିଛନ୍ତି ଏହା ହେଲେ ବହୁ ଅର୍ଥ ସଞ୍ଚୟ ହୋଇପାରିବ ଓ ପ୍ରଶାସନିକ ବୋଝ କମ୍ କରାଯିବା ସହ ନିରାପତ୍ତା ବାହିନୀଗୁଡ଼ିକୁ ମୁତୟନ କରିବାରୁ ରିହାତି ମିଳିବ ଫଳସ୍ୱରୂପ ସରକାରୀ ନୀତିଗୁଡ଼ିକର କାର୍ଯ୍ୟକାରିତାରେ ଉନ୍ନତି ଆସିପାରିବ କମିଶନ୍ ପୁଣି କହିଛନ୍ତି ଯଦି ଏକସଙ୍ଗରେ ଲୋକସଭା ଓ ବିଧାନସଭାଗୁଡ଼ିକପାଇଁ ନିର୍ବାଚନ କରାଯାଏ ତାହାହେଲେ ଦେଶର ଶାସନକଳକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ ମୁତୟନ କରାଯାଇପାରିବ

ନ୍ତଆଦିଲ୍ଲୀରେ ସେ କହିଛନ୍ତି ଆକାର ଭିତ୍ତିରେ ଭାରତ ଚଳିତ ବର୍ଷ ଫ୍ରାନ୍ସକୁ ଅତିକ୍ରମ କରି ପଞ୍ଚମ ବୃହତ୍ତମ ଅର୍ଥନୀତି ହେବ ଓ ଆସନ୍ତାବର୍ଷ ଏହା ବ୍ରିଟେନ୍କୁ ଅତିକ୍ରମ କରିଯିବ

ଅର୍ଥମନ୍ତ୍ରୀ ପୁଣି କହିଛନ୍ତି ବିଶ୍ୱର ଅନ୍ୟ ଅର୍ଥନୀତିଗୁଡ଼ିକ ଏତେ ଦ୍ରତଗତିରେ ଅଗ୍ରଗତି ହାସଲ କରୁ ନାହିଁ

ଏହାଦ୍ୱାରା ଅର୍ଥନୀତିରେ ଏକ ଉନ୍ନତ ଟିକସ ବ୍ୟବସ୍ଥା ଲାଗୁ କରାଯାଇଛି ଯାହା ଉଭୟ ଅର୍ଥନୀତି ଓ ସାଧୁ ଟିକସଦାତାମାନଙ୍କୁ ସାହାଯ୍ୟ କରିବ ସମଗ୍ର ଦେଶରେ ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହେବାକୁ ନିର୍ଣ୍ଣିତ କରିବାପାଇଁ ସେ ପ୍ରୋବେସନର୍ମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ କୋବିନ୍ଦ୍ କହିଛନ୍ତି ଦେଶର ଟିକସ ଡାଞ୍ଚା ଯଥାର୍ଥ ଉପଯୁକ୍ତ ଓ ସମାନୁପାତିକ ହେବା ଉଚିତ ଟିକସ କ୍ଷେତ୍ରର ପ୍ରଶାସକ ଭାବେ ଆଇଆର୍ଏସ୍ ଅଫିସରମାନେ ଦେଶର ବିକାଶ ପାଇଁ ପର୍ଯ୍ୟାପ୍ତ ଟିକସ ସମ୍ଭଳ ମହକୁଦ୍ ରହିବାକୁ ନିର୍ଣ୍ଣିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି କେରଳ ସେସନ୍ କେରଳ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଆଜି ଡକାଯାଇ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କ ଥଇଥାନ ଓ ପୁନଃ ନିର୍ମାଣ କାର୍ଯ୍ୟ ଉପରେ ଆଲୋଚନା କରାଯାଇଛି ବନ୍ୟାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଅଧିବେଶନ ଆରମ୍ଭ ହୋଇଥିଲା ଆମ ସମ୍ଭାଦଦାତା ଜଣାଇଛନ୍ତି ମ୍ରଖ୍ୟମନ୍ତ୍ରୀ ପିନାରାୟି ବିକୟନ୍ ବିଗତ ଶହେ ବର୍ଷ ଭିତରେ ରାଜ୍ୟରେ ଆସିଥିବା ଦୁର୍ବିପାକ ମଧ୍ୟରେ ଏହା ସର୍ବବୃହତ୍ ବୋଲି କହିଛନ୍ତି

ଥଇଥାନ ଓ ପ୍ରନଃ ନିର୍ମାଣ ଯଦିଓ ଏକ ଚ୍ୟାଲେଞ୍ଜ୍ ତେବେ ଦ୍ୱିତୀୟ ପର୍ଯ୍ୟାୟ ଥଇଥାନ କାର୍ଯ୍ୟ ସଫଳତାର ସହ ଆଗେଇ ଚାଲିଥିବାର ସେ ଜଣାଇଛନ୍ତି ଶ୍ରୀ ବିଜୟନ୍ କହିଛନ୍ତି ଭ୍ ସ୍କଳନ ଓ ବନ୍ୟାଜଳ ଥିବା ଅଞ୍ଚଳରେ ଥଇଥାନ ଏବେ ସମ୍ଭବ ନୁହେଁ ବନ୍ୟାରେ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଛି କେରଳ ରାଜନାଥ କେରଳ ରାଜନୈତିକ ଦଳଗୁଡ଼ିକର ଏକ ପ୍ରତିନିଧ୍ୟ ମଣ୍ଡଳ ଆଜି ନ୍ନଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ସାକ୍ଷାତ କରି ରାଜ୍ୟକ୍ ଅଧିକ ପାର୍ଷି ପ୍ରଦାନପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସିପିଆଇଏମ୍ ଆର୍ଏସ୍ପି ଓ କେରଳ କଂଗ୍ରେସ ମଣି ଦଳର ଏମ୍ପିମାନେ ସେହି ପ୍ରତିନିଧି ଦଳରେ ଯାଇଥିଲେ ସାକ୍ଷାତ୍ ଆଲୋଚନା ସମୟରେ ରାଜ୍ୟରେ ବନ୍ୟା ଯୋଗୁଁ ସୂଷ୍ଟି ହୋଇଥିବା ପରିସ୍ଥିତି ସଂକ୍ରାନ୍ତରେ ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅବଗତ କରାଇଛନ୍ତି ବୈଠକ ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ କଂଗ୍ରେସର ଏକେ ଆଣ୍ଟ୍ରୋନି କହିଛନ୍ତି ରାଜ୍ୟକ୍ ଯଥାସମ୍ଭବ ଅଧିକ ସହାୟତା ପ୍ରଦାନ କରିବାକୁ ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏଚ୍ଏମ୍ ନାଗାଲ୍ୟାଣ୍ଡ ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂ ଆଜି ନାଗାଲ୍ୟାଣ୍ଡ ମ୍ରଖ୍ୟମନ୍ତ୍ରୀ ନେଇଫିୟ ରିଓଙ୍କ ସହ ରାଜ୍ୟର ବନ୍ୟା ଓ ଭ୍ରସ୍କଳନଜନିତ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ସିଂ କହିଛନ୍ତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟପାଇଁ ରାଜ୍ୟକୁ ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ପଠାଯାଇଛି ଜେକେ କିଲ୍ଡ୍ ଜନ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ପାରା ମୋହାଲା ହାଜିନ୍ ଅଞ୍ଚଳରେ ଏକ ସନ୍ତାସବାଦୀ ବିରୋଧି କାର୍ଯ୍ୟାନୁଷ୍ଠାନ ସମୟରେ ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ନିରାପତ୍ତା ବାହିନୀ ସୃତ୍ରରୁ କୁହାଯାଇଛି ସେଠାରେ ସନ୍ତାସବାଦୀମାନଙ୍କ ଉପସ୍ଥିତି ବିଷୟରେ ଖବର ମିଳିବା ପରେ ସମଗ୍ର ଅଞ୍ଚଳକୁ ଘେରାଓ କରି ଖୋଜାଖୋଜି ଆରମ୍ଭ କରାଯାଇଥିଲା ଯବାନମାନେ ସନ୍ତାସବାଦୀମାନାଙ୍କର ନିକଟତର ହେବା ସମୟରେ ସେମାନେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ ଓ ଏହାପରେ ଗୁଳି ବିନିମୟ ହୋଇଥିଲା

ଶିଳ୍ପ ଗ୍ୟାସ୍ ଓ ଲୌହ ଚୂଲି ତୈଳ ସ୍ଥାନରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଗଲେ ଏହା ଖର୍ଚ୍ଚ କମ୍ କରିବ ଓ ରେଳବାଇର କର୍ମଶଳା ଓ ଉତ୍ପାଦନ ୟୁନିଟ୍ଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ

ଇଣ୍ଡିଆ ଜାପାନ ଟ୍ରେଡ୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଜାପାନ୍ ଅର୍ଥନୀତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସେକୋ ହିରୋସିଗେଙ୍କ ସହ ଆଜି ସିଙ୍ଗାପୁରରେ କଥାବାର୍ତ୍ତା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ପ୍ରଭୁ କହିଛନ୍ତି ସେମାନେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଅନେକ ବିଷୟରେ ଆଲୋଚନା କରିଛନ୍ତି

ସୀମା ପୁନିଆ ମହିଳା ଡିସ୍କସ୍ ଥ୍ରୋ'ରେ ମଧ୍ୟ ଏକ ବ୍ରୋଞ୍ଜ୍ ପଦକ ବିଜୟୀ ହୋଇଛନ୍ତି

ଆସନ୍ତାକାଲି ଭାରତୀୟ ମହିଳା ହକି ଦଳ ଜାପାନ୍କୁ ଭେଟିବ